ଗଞାମର ଏକ କୋଭିଡ୍ ହସ୍ପିଟାଲରେ ସେ ଚିକିିିତ ହେଉଥିଲେ

ଆରୋଗ୍ୟ ଲାଭ କରିଛନ୍ତି

ଆବଶ୍ୟକତା ଅନୁଯାୟୀ ଏହିସବୁ ସ୍ଥାନରେ କାର୍ଯ୍ୟରତ ପୂଜକ ଶ୍ରମିକ ଏବଂ କର୍ମଚାରୀ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଶ କରିବା ସହ ସାମାଜିକ ଦୂରତ୍ ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଛି

ବଡ଼ ବଡ଼ ସମାବେଶ ଆୟୋଜନ ଉପରେ କଟକଶା ବଳବତ୍ତର ରହିଛି

ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏହି ନିଷ୍ବଉି ନିଆଯାଇଛି ସମସ୍ତ ଯାତ୍ରୀ ଏବଂ ବସ୍ କର୍ମଚାରୀ ମାସ୍କ ପିଛିବା ବାଧତାମୂଳକ

ସ୍ୱତନ୍ତ ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି